ଦାରିଦ୍ର୍ୟ ବେକାରୀ ମରୁଡ଼ି ପ୍ରଦୂଷଣ ଦୁର୍ନୀତି ଓ ହିଂସା ବିରୁଦ୍ଧରେ ମିଳିତ ସଂଗ୍ରାମ ପାଇଁ ଆହ୍ୱାନ ଦେଇଛନ୍ତି

ପିଏମ୍ ନୀତି ଆୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନଠାରେ ନୀତି ଆୟୋଗ ପ୍ରଶାସନିକ ପରିଷଦର ପଞ୍ଚମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ତାଙ୍କର ଉଦ୍ଘାଟନୀ ବକ୍ତବ୍ୟରେ ଶ୍ରୀ ମୋଦୀ କହିଛନ୍ତି ସବ୍ କା ସାଥ୍ ସବ୍ କା ବିକାଶ ଓ ସବ୍କା ବିଶ୍ୱାସ ମନ୍ତର କାର୍ଯ୍ୟକାରିତାରେ ନୀତି ଆୟୋଗ ଗୁରୁତ୍ୱପୂର୍୍ଷ ଭୂମିକା ଗ୍ରହଣ କରିବ ସମ୍ପ୍ରତି ଶେଷ ହୋଇଥିବା ସାଧାରଣ ନିର୍ବାଚନକୁ ବିଶ୍ୱର ସର୍ବବୃହତ୍ ଗଣତାନ୍ତିକ ପ୍ରକ୍ରିୟା ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଦେଶର ବିକାଶ ପାଇଁ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ହେବ ଦାରିଦ୍ର୍ୟ ବେକାରୀ ମରୁଡ଼ି ବନ୍ୟା ପ୍ରଦୂଷଣ ଦୁର୍ନୀତି ଓ ହିଂସା ବିରୁଦ୍ଧରେ ସାମୁହିକ ସଂଗ୍ରାମ ପାଇଁ ସେ ଆହ୍ୱାନ ଦେଇଛନ୍ତି

ସ୍ୱଚ୍ଚ ଭାରତ ଅଭିଯାନ ଓ ପିଏମ୍ ଆବାସ ଯୋଜନା ଭଳି କାର୍ଯ୍ୟକ୍ରମଗୁଡ଼ିକରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏକାଠି ମିଶି ସଫଳତା ହାସଲ କରିପାରିବେ ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସମସ୍ତଙ୍କୁ କ୍ଷମତାପନ୍ନ କରିବା ଓ ସମସ୍ତଙ୍କ ପାଇଁ ଉନ୍ତ କ୍ରୀବନ ଶୈଳୀ ଯୋଗାଇବା ସରକାରଙ୍କର ଦାୟିତ୍ୱ

ସେ କହିଛନ୍ତି ରାଜ୍ୟଗୁଡ଼ିକୁ ସେମାନଙ୍କର ଦକ୍ଷତାକୁ ଚିହ୍ନଟ କରିବାକୁ ହେବ ଓ କିଡିପି ଲକ୍ଷ୍ୟ ହାସଲ ଦିଗରେ କିଲ୍ଲା ସ୍ତରରୁ କାର୍ଯ୍ୟ ଆରମ୍ଭ କରିବାକୁ ପଡ଼ିବ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ସମେତ ଅନେକ ରାଜ୍ୟର ପ୍ରକୃତ କ୍ଷମତାର ସଦ୍ପଯୋଗ ହୋଇପାରି ନଥିବାର ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଜଳକୁ ଜୀବନର ଏକ ଗୁରୁତ୍ୱପୂର୍ଷ ଉପାଦାନ ଭାବେ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ସର୍ବଦା ଗରିବ ଲୋକମାନେ ଜଳ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି ନୂଆ କରି ଗଠନ କରାଯାଇଥିବା ଜଳଶକ୍ତି ମନ୍ତଶାଳୟ ଏ ଦିଗରେ ସହାୟତା କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଜଳ ସଂରକ୍ଷଣ ଓ ପରିଚାଳନା ଦିଗରେ ସମନ୍ୱିତ ଉଦ୍ୟମ ପାଇଁ ସେ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ମର୍ତ୍ଡିର ମୁକାବିଲା ଦିଗରେ ଫଳପ୍ରଦ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି

ସେ କହିଛନ୍ତି ପିଏମ୍ କିଶାନ୍ କିଶାନ୍ ସମ୍ମାନନିଧି ଓ ଅନ୍ୟାନ୍ୟ କୃଷକ କଲ୍ୟାଣ ଯୋଜନାଗ୍ରଡ଼ିକର ସ୍ରଫଳ ଠିକ୍ ସମୟରେ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ଉଚିତ୍

ଯେଉଁ ରାଜ୍ୟଗୁଡ଼ିକ ଆୟୁଷ୍ମାନ୍ ଭାରତ ଅଧୀନରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରି ନାହାନ୍ତି ସେମାନେ ଶୀଘ୍ର ଏହି ଯୋଜନାକୁ ଲାଗୁ କରିବାକୁ ସେ ଅନ୍ତରୋଧ କରିଛନ୍ତି ପିଏମ୍ ସିଏମ୍ ଛତିଶଗଡ଼ କର୍ଷାଟକ ତାମିଲନାଡୁ କେରଳ ପୁଡୁଚେରୀ ମେଘାଳୟ ଓ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀମାନେ ଆଜି ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି ଏହା ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତକାର ଥିବାର କୁହାଯାଇଛି

କ୍ଷେତ୍ରର ପେଶାଦାରମାନଙ୍କୁ ସୁରକ୍ଷା ଦେବା ପାଇଁ ନିର୍ଦ୍ଦିଷ୍ଟ ଆଇନ୍ ପ୍ରଶୟନ କରିବା ବିଷୟରେ ବିଚାର କରିବା ସକାଶେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପାଖକୁ ଚିଠି ଲେଖିଛନ୍ତି

ଡାକ୍ତରମାନଙ୍କୁ ମାରଧର କରୁଥିବା ବ୍ୟକ୍ତିମାନଙ୍କ ବିର୍ବ୍ଧରେ କଠୋର କାର୍ଯ୍ୟାନ୍ରଷ୍ଠାନ ଗ୍ରହଣ କରିବାକ୍ ସେ କହିଛନ୍ତି ସାଂପ୍ରତିକ ପରିସ୍ଥିତି ଉପରେ ଉଦ୍ବେଗ ପ୍ରକାଶ କରି ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଦେଶର ବିଭିନ୍ନ ଭାଗରୁ ଡାକ୍ତରମାନଙ୍କ ଉପରେ ଆକ୍ରମଣ ସମ୍ଭନ୍ଧୀୟ ଖବରମାନ ବିଭିନ୍ନ ସମୟରେ ଆସି ପହଞ୍ଚିଥାଏ ଓ ଡାକ୍ତରମାନଙ୍କ ଧର୍ମଘଟର ଏହା ହେଉଛି ମୁଖ୍ୟ କାରଣ ଡାକ୍ତରମାନଙ୍କ ଧର୍ମଘଟରେ ଦେଶର ବିଭିନ୍ନ ଭାଗରେ ରେସିଡେଣ୍ଟ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି ସେ କହିଛନ୍ତି ପଣ୍ଟିମବଙ୍ଗର ଡାକ୍ତରମାନଙ୍କ ଧର୍ମଘଟ ବଡ଼ ରୂପ ଧାରଣ କରିବା ଭଳି ମନେ ହେଉଛି ଓ ଏହା ଯୋଗୁଁ ସରକାରୀ ଓ ବେସରକାରୀ ହସ୍କିଟାଲ୍ଗୁଡ଼ିକରେ ଦେଶବ୍ୟାପୀ ଧର୍ମଘଟ ହୋଇପାରେ ତାଙ୍କ ଚିଠିରେ ସ୍ୱାସ୍ଥ୍ୟମନ୍ତ୍ରୀ ଭବିଷ୍ୟତରେ ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ସତର୍କତା କାରି କରିଛନ୍ତି ସେ କହିଛନ୍ତି ଡାକ୍ତର ଓ ଚିକିତ୍ସା କ୍ଷେତ୍ରର ପେସାଦାରମାନଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦିଆଯିବା ଉଚିତ୍ ଯାହାଦ୍ୱାରା ସେମାନେ ନିର୍ଭୟରେ ସେମାନଙ୍କ କାର୍ଯ୍ୟ କରିପାରିବେ ଯେଉଁମାନେ ଡାକ୍ତରମାନଙ୍କ ଉପରେ ଆକ୍ରମଣ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର ପଦେକ୍ଷପ ନିଆଯିବାକୁ ମଧ୍ୟ ସେ କହିଛନ୍ତି ଭାରତୀୟ ଚିକିତ୍ସା ସଂଘ ଓ ଦିଲ୍ଲୀ ଚିକିତ୍ସା ସଂଘର ପ୍ରତିନିଧିମାନେ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି

ଏକ ବିବୃତ୍ତିରେ ରେସିଡେଣ୍ଟ ଡାକ୍ତର ସଂଘ କହିଛି ସେମାନଙ୍କର ଦାବିଗୁଡ଼ିକର ପ୍ରରଣ ନ ହେଲେ ସୋମବାରଠାର୍ଚ୍ଚ ସେମାନେ ଏମ୍ସ୍ ଠାରେ ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟ ଆରମ୍ଭ କରିବେ ଭାରତୀୟ ଚିକିତ୍ସା ସଂଘର ଏକ ପ୍ରତିନିଧି ଦଳ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନଙ୍କୁ ସାକ୍ଷାତ କରି ପଣ୍ଟିମବଙ୍ଗରେ ଡାକ୍ତରମାନଙ୍କ ଧର୍ମଘଟ ବିଷୟରେ ତାଙ୍କ ସହ ଆଲୋଚନା କରିଚ୍ଛନ୍ତି ଓ୍ପେଷ୍ଟବେଙ୍ଗଲ ଡକୁରସ୍ କୋଲକତାର ନିଲ୍ରତନ୍ ସରକାର ମେଡିକାଲ୍ କଲେଜ୍ ହସ୍ୱିଟାଲର ଧର୍ମଘଟକାରୀ ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ରାଜ୍ୟ ସଚିବାଳୟ ଠାରେ କଥାବାର୍ତ୍ତା କରିବାକୁ ମନା କରିଦେଇଛନ୍ତି ଧର୍ମଘଟକାରୀ ଡାକ୍ତରମାନେ କହିଛନ୍ତି ଡାକ୍ତରମାନଙ୍କ ଉପରେ ଆକ୍ରମଣ ଓ ଏ ସମ୍ଭନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଦୃଷ୍ଟିରୁ ସେମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ଓ ସରକାରଙ୍କ ଦ୍ୱାରା ସେମାନଙ୍କ ପ୍ରତି ଅବିଚାର ହେବାର ଆଶଙ୍କା କରୁଛନ୍ତି ଧର୍ମଘଟକାରୀ ଡାକ୍ତରମାନଙ୍କର ଅଳ୍ପ କିଛି ପ୍ରତିନିଧିଙ୍କୁ କଥାବାର୍ତ୍ତା ପାଇଁ ଡକାଯାଇଥିବାର୍ତ ସେମାନେ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି

ପରିସ୍ଥିତି ଉପରେ ଶୀଘ୍ର ରିପୋର୍ଟ ଦେବାକୁ ମନ୍ତ୍ରଣାଳୟ କହିଛି ଖବର ଅନୁସାରେ ଦେଶର ବିଭିନ୍ନ ଭାଗରୁ ଡାକ୍ତର ସ୍ୱାସ୍ଥ୍ୟସେବା କ୍ଷେତ୍ରର ପେଶାଦାର ଓ ଚିକିହା ସଂଘ ଗୁଡ଼ିକର ପ୍ରତିନିଧିମାନେ ସେମାନଙ୍କର ନିରାପତ୍ତା ଓ ସୁରକ୍ଷା ବିଷୟକୁ ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିକଟରେ ନିବେଦନ କରିଥିଲେ

ଖବର ଅନୁସାରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ ରାଜ୍ୟ ସରକାରଙ୍କୁ କାରି କରାଯାଇଥିବା ଏକ ପରାମର୍ଶରେ ନିର୍ବାଚନ ସମ୍ଭନ୍ଧୀୟ ରାଜନୈତିକ ହିଂସା ଓ ସେଥି ଯୋଗୁଁ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା ଚାରି ବର୍ଷ ଭିତରେ ବୃଦ୍ଧି ପାଇଥିବାର ଦର୍ଶା ଯାଇଛି

ଶ୍ରୀ ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ପୁଣି ଥରେ ସେ ଦେଶବାସୀଙ୍କ ସହ ରେଡିଓ ମାଧ୍ୟମରେ ଭାବର ଆଦାନପ୍ରଦାନ କରିବେ ଲୋକମାନେ ନରେନ୍ଦ୍ର ମୋଦୀ ଆପ୍ ଓପନ୍ ଫୋରମ୍ ଓ ମାଇ ଗଭ୍ ଓପନ୍ ଫୋରମ୍ ଜରିଆରେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କର ମତାମତ ଜଣାଇପାରିବେ

କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୁବେଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀକ୍ରିଷ୍ଣ ମେଡିକାଲ୍ କଲେଜ ହସ୍କିଟାଲ୍ ଓ କେଜରିଓ୍ବାଲ୍ ହସ୍କିଟାଲ୍ ଗସ୍ତ କରିବେ

ହକି ଆନ୍ତର୍ଜାତିକ ହକି ଫେଡରେସନ୍ ପୁରୁଷ ସିରିଜ୍ ଫାଇନାଲ୍ରେ ଏବେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେଉଛି ଏହି ମ୍ୟାଚ୍ ଭ୍ରବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଚାଲିଛି କ୍ରିକେଟ୍ ଡବ୍ଲ୍ୟସି ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ରେ ଆଜି ଦୁଇଟି ମ୍ୟାଚ୍ ଖେଳାଯାଉଛି ପ୍ରଥମ ମ୍ୟାଚ୍ଟି ଲଣ୍ଡନରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି

ଅନ୍ୟ ମ୍ୟାଚ୍ଟି କାର୍ଡ଼ିଫ୍ରେ ଦକ୍ଷିଣ ଆଫ୍ରିକା ଓ ଆଫ୍ଗାନିସ୍ତାନ ମଧ୍ୟରେ ଚାଲିଛି